ରେପୋ ରେଟ୍ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍

କୌଣସି କାରଣ ନ ଥାଇ ଗାଡ଼ି ଧରି ବୁଲିଲେ ଜରିମାନା ଆଦାୟ କରାଯିବ ବୋଲି ପ୍ରଶାସନ କହିଛି

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ସର ଭାବେ ପାଳନ କରିବାପାଇଁ ସେ ଆହ୍ୱାନ ଦେବା ସହ ସାମାଙିକ ଦୂରତା ରକ୍ଷା କରିବାକୁ ରାଜ୍ୟବାସୀ ତଥା ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି

ତେବେ ଭାରତରେ ମହାରାଷ୍ଟର ସଂକ୍ରମଣ ହାର ସର୍ବାଧିକ ରହିଛି ଇତିମଧ୍ଧରେ ସତଷଠିଟି ଭାରତୀୟ କମ୍ମାନୀକୁ ଆଣ୍ଟିବଡି ର୍ୟାପିଡ୍ ଟେଷ୍ଟିଂ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି